ଏହି ଚାରି ଦିନ ପାଇଁ ଉଭୟ ଫ୍ରଲବାଣୀ ଓ ବାଲିଗୁଡା ସହରାଞ୍ଚଳର ସମସ୍ତ ପ୍ରବେଶ ପଥ ଗୁଡିକ ସିଲ୍ କରିଦିଆଯିବ ଏହି ସମୟ ଭିତରେ ସେହି ଅଞ୍ଞଳରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହି ଏହି ନିୟମକୁ ଉଲ୍କୃଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବା ନେଇ ପ୍ରଶାସନ ତରଫରୁ ସ୍ଚନା ଦିଆଯାଇଛି

ଏ ନେଇ କିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି